ପିଏମ୍ ପ୍ରୟାଗରାଜ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି ସମାଜର ସବୁ ବର୍ଗର ଲୋକମାନଙ୍କୁ ନ୍ୟାୟ ପ୍ରଦାନ ଓ କଲ୍ୟାଣ ମଳକ ଯୋଜନାଗୁଡ଼ିକର ସୁଫଳ ପହଞ୍ଚାଇବାକୁ ତାଙ୍କ ସରକାର ଅଗ୍ରାଧିକାର ଦେଇ ଆସୁଛନ୍ତି ଉତ୍ତର ପ୍ରଦେଶର ପ୍ରୟାଗରାଜଠାରେ ଏକ ସାଧାରଣ ସଭାରେ ଉଦ୍ବୋଧନ ଦେଇ ଶ୍ରୀ ମୋଦୀ କହିଛନ୍ତି ଏହା ହେଉଛି ସବ୍କା ସାଥ୍ ସବ୍କା ବିକାଶ ଓ ସବ୍କା ବିଶ୍ୱାସର ମୌଳିକ ଭିଭି଼ମି ସେ କହିଛନ୍ତି ଲୋକମାନଙ୍କର ଜୀବନଶୈଳୀକୁ ସହଜ ଓ ସୁଗମ କରିବା ଦିଗରେ ସରକାର ଅନେକ ପଦକ୍ଷେପ ନେଉଛନ୍ତି

ସେ କହିଛନ୍ତି ଦିବ୍ୟାଙ୍ଗଜନମାନଙ୍କ ପାଇଁ ସାଧାରଣ ଚିହ୍ ଭାଷା ପ୍ରତିଷ୍ଠାନ ସ୍ଥାପନ କରାଯାଇଛି ଶ୍ରୀ ମୋଦୀ କହିଛନ୍ତି ଦେଶର ବରିଷ୍ଠ ନାଗରିକମାନଙ୍କ ପାଇଁ ସରକାର ବହୁ ଯୋଜନା ମଧ୍ୟ ଆରମ୍ଭ କରିଛନ୍ତି

ସେ କହିଛନ୍ତି ଏହି ବ୍ୟକ୍ତିମାନେ କ୍ରୀଡ଼ା କ୍ଷେତ୍ରରେ ଦେଶପାଇଁ ଗୌରବ ଆଶି ଦେଇଛନ୍ତି ପ୍ରଧାନମନ୍ତ୍ରୀ କହିଛନ୍ତି ଦେଶର ବରିଷ୍ଣ ନାଗରିକମାନଙ୍କ ପାଇଁ ବ୍ୟାଙ୍କିଙ୍ଗ୍ କ୍ଷେତ୍ରରେ ମଧ୍ୟ ବହୁ ସୁବିଧା କରାଯାଇଛି

ପ୍ରେସିଡେଣ୍ଟ ଝାଡ଼ଖଣ୍ଡ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଭ୍ରାତୃଭାବର ଭାବନା ଉଦ୍ରେକ କରିବା ଓ ସମାଜରେ ଶାନ୍ତି ଏବଂ ସଂହତି ରକ୍ଷା କରିବାକୁ ଦେଶର ଜନସାଧାରଣଙ୍କୁ ଆହ୍ୱାନ ଦେଇଛନ୍ତି ରାଷ୍ଟ୍ରପତି ଆଜି ଝାଡ଼ଖଣର ଗୁମଲା ଜିଲ୍ଲା ସ୍ଥିତ ବିଷ୍ଣୁପୁର ଠାରେ ଅବସ୍ଥିତ ବିକାଶଭାରତୀକୁ ଗସ୍ତ କରିଥିଲେ ରାଷ୍ଟ୍ରପତି ଝାଡ଼ଖଶ୍ରକୁ ଦୁଇ ଦିନ ଗସ୍ତରେ ଯାଇଛନ୍ତି ରାଷ୍ଟ୍ରପତି ବିକାଶଭାରତୀଠାରେ ତନ ଭଗତ ଓ ଛୋଟ ପିଲାମାନଙ୍କ ସହ ଆଳାପ ଆଲୋଚନା କରିଥିଲେ ସେହି ଅଞ୍ଚଳରେ କୃଷି କ୍ଷେତ୍ର ଜଳ ସଂରକ୍ଷଣ ପୁର୍ନବ୍ୟବହାରକ୍ଷମ ଶକ୍ତିକୁ ସଞ୍ଚୟ କରିବା ପାଇଁ ବିଭିନ୍ନ ଉପାୟ ସ୍ୱାସ୍ଥ୍ୟ ଓ ଶିକ୍ଷା କ୍ଷେତ୍ରରେ କରାଯାଇଥିବା ଦୃଷ୍ଟାନ୍ତମଳକ କାର୍ଯ୍ୟଗୁଡ଼ିକୁ ଦେଖିବା ଲାଗି ବିକାଶଭାରତୀକୁ ଗସ୍ତ କରିବାକୁ ରାଷ୍ଟ୍ରପତିଙ୍କର ଦୀର୍ଘଦିନରୁ ଆକାଂକ୍ଷା ଥିଲା ଏହିସରୁ କାର୍ଯ୍ୟ ଦ୍ୱାରା ସେହି ଅଞ୍ଚଳର ଆଦିବାସୀ ସମ୍ପ୍ରଦାୟ ଲୋକମାନଙ୍କର ଜୀବନ ଶୈଳୀ ଅଭ୍ରତ୍ପର୍ବ ପରିବର୍ତ୍ତନ ଘଟିଛି

ତାଙ୍କ ନିର୍ବାଚନ ମଣ୍ଡଳୀ କୋଟାଠାରେ ସୁପୋଷିତ ମା' ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ କରିସାରି ଉଦ୍ବୋଧନ ଦେବା ବେଳେ ଶ୍ରୀ ବିର୍ଲା ଏହା କହିଛନ୍ତି କେନ୍ଦ୍ର ମହିଳା ଓ ଶିଶୁ କଲ୍ୟାଣ ମନ୍ତ୍ରୀ ସ୍କୃତି ଇରାନୀ ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଭାରତକୁ କୁପୋଷଣ ମୁକ୍ତ କରିବା ପାଇଁ ସହଯୋଗ କରିବା ସକାଶେ ଶ୍ରୀ ବିର୍ଲା ସମାଜର ସବୁ ବର୍ଗକୁ ଅନୁରୋଧ କରିଛନ୍ତି କାର୍ଯ୍ୟକ୍ରମ ପରେ ସାମ୍ଭାଦିକମାନଙ୍କ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ନବକାତ ଶିଶୁ ଓ ଗର୍ଭବତୀ ମହିଳାମାନଙ୍କୁ ସୁସ୍ଥ ରଖିବା ହେଉଛି ସୁପୋଷିତ ମା' ଅଭିଯାନ କାର୍ଯ୍ୟକ୍ରମର ମୁଖ୍ୟ ଲକ୍ଷ୍ୟ

ମ୍ୟାଲେସିଆ ପିଏମ୍ ମ୍ୟାଲେସିଆ ରାଜା ସେଠାକାର ତୁଙ୍ଗ ରାଜନୈତିକ ନେତା ମୁହିୟିଦ୍ଦିନ ୟାସିନ୍ଙ୍କୁ ଦେଶର ନୂଆ ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରିଛନ୍ତି ମ୍ୟାଲେସିଆରେ ଗତ ଦୁଇ ସପ୍ତାହ ଧରି ରାଜନୈତିକ ସଂକଟ କାରି ରହିଥିଲା ରାଜପ୍ରସାଦରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି ସୁଲତାନ ଅବଦୁଲା ସ୍କୁଲତାନ ଅହମ୍ମଦ ସାହା କହିଛନ୍ତି ଦେଶର ପୂର୍ବତନ ଆଭ୍ୟନ୍ତରୀଣ ମନ୍ତ୍ରୀ ଓ ବରସତୁ ପାର୍ଟିର ଅଧ୍ୟକ୍ଷ ମୁହିୟିଦ୍ଧିନଙ୍କୁ ଆସନ୍ତାକାଲି ଶପଥପାଠ କରାଯିବ ମ୍ୟାଲେସିଆ ପ୍ରଧାନମନ୍ତ୍ରୀ ମହାଥୀର ମହମ୍ମଦ ହଠାତ୍ ଇସ୍ତଫା ଦେବାରୁ ମୁହିୟିଦ୍ଦିନ ୟାସିନ୍ଙ୍କୁ ଦେଶର ପ୍ରଧାନମନ୍ତ୍ରୀ ଭାବେ ନିଯୁକ୍ତ କରାଯାଇଛି ଶ୍ରୀ ମହାଥୀରଙ୍କ ଇସଫା ପରେ ଦେଶରେ ରାଜନୈତିକ ସଂକଟ ଦେଖାଦେଇଥିଲା ଓ ଶାସକ ମେଣ୍ଟ ଭୁଶୁଡ଼ି ପଡ଼ିଥିଲା ମହାଥୀର ମହମ୍ମଦ ଅନୁଓ୍ୱାର ଇବ୍ରାହିମ୍ଙ୍କ ନେତୃତ୍ୱର ପୂର୍ବତନ ଶାସକ ମେଣ୍ଟ ସହ ଏକ ବୁଝାମଣାରେ ଉପନୀତ ହେବାର କିଛି ଘଙ୍କା ପରେ ମ୍ୟାଲେସିଆ ରାଜା ଏହି ଘୋଷଣା କରିଛନ୍ତି ମୁହିୟିଦ୍ଦିନଙ୍କ ପ୍ରତି ସଂଖ୍ୟା ଗରିଷ୍ଠ ସାଂସଦଙ୍କର ସମର୍ଥନ ରହିଥିବାର ରାଜା ଅବଦୁଲା ବିଶ୍ୱାସ କରୁଥିବା ବିଷୟ ରାଜପ୍ରସାଦ ପକ୍ଷରୁ ଘୋଷଣା କରାଯାଇଛି ଶାହା ଜଗନ୍ରାଥ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆଜି ଶ୍ରୀକ୍ଷେତ୍ର ପୁରୀ ଯାଇ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ଦର୍ଶନ ଲାଭ କରିଛନ୍ତି ଶ୍ରୀ ଓଡ଼ିଶାକୁ ତାଙ୍କ ଗସ୍ତର ଦ୍ୱିତୀୟ ଦିନରେ ମହାପ୍ରଭୁ ଜଗନ୍ନାଥ ପ୍ରଭୁ ବଳଭଦ୍ର ଓ ଦେବୀ ଶୁଭଦ୍ରାଙ୍କର ଆଶୀର୍ବାଦ ନେବାକୁ ଇଚ୍ଛା କରିଥିଲେ ମନ୍ଦିରରେ ପ୍ରାର୍ଥନା କରିସାରି ସ୍ୱରାଷ୍ଟ୍ରମନ୍ତ୍ରୀ ମନ୍ଦିର ଚତ୍ରୁପାର୍ଶ୍ୱରେ ପରିକ୍ରମା କରିଥିଲେ ଓ ଦେବୀ ବିମଳା ଓ ମହାଲକ୍ଷ୍ମୀଙ୍କୁ ଦର୍ଶନ କରିଥିଲେ ତାଙ୍କ ସହ କେନ୍ଦ୍ରମନ୍ତ୍ର ଧର୍ମେନ୍ଦ୍ର ପ୍ରଧାନ ପ୍ରତାପ ଷଡ଼ଙ୍ଗୀ ପ୍ରହଲ୍ଲାଦସିଂହ ପଟେଲ ଓ ବିଜେପି ଜାତୀୟ ଉପସଭାପତି ବୈଜୟନ୍ତ ପଣ୍ଡା ଥିଲେ

ସେହି ଅଞ୍ଚଳରେ ଘଟିଥିବା ହିଂସାକାଣ୍ଡ ଦୃଷ୍ଟିରୁ ଏଭଳି ନିଷ୍କଭି ନିଆଯାଇଛି

ବର୍ତ୍ତମାନ ବାର୍ଷିକ ପରୀକ୍ଷା କରିବା ପାଇଁ ପରିସ୍ଥିତି ଅନୁକୂଳ ନ ଥିବାର ବିଜ୍ଞପ୍ତିରେ କୁହାଯାଇଛି କିନ୍ତୁ ସ୍କୁଲର ମୁଖ୍ୟ ଓ କର୍ମଚାରୀମାନେ ସେମାନଙ୍କର ନିର୍ଦ୍ଧାରିତ ସମୟାନୁସାରେ କାର୍ଯ୍ୟାଳୟରେ ଯୋଗ ଦେବେ ଦିଲ୍ଲୀର ଅନ୍ୟ ଜିଲ୍ଲାଗୁଡ଼ିକରେ ନିର୍ଦ୍ଧାରିତ ସମୟ ଅନୁସାରେ ବାର୍ଷିକ ପରୀକ୍ଷା ହେବ

ଭାରତ ଏହି ବୁଝାମଣା ସ୍ୱାକ୍ଷରିତ ହେବା ସମୟରେ ପର୍ଯ୍ୟବେକ୍ଷକ ରହିବ କତର ସ୍ଥିତ ଭାରତୀୟ ରାଷ୍ଟ୍ରଦତ ପି କୁମାରନ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ରହିବେ ଆଫଗାନିସ୍ତାନରେ ଶାନ୍ତି ଓ ମିଳାମିଶା ପ୍ରକ୍ରିୟାରେ ଭାରତ ଏକ ଗୁରୁତ୍ୱପୂର୍ଣ୍ଣ ପକ୍ଷ ରହିଆସିଛି ଏହି ଗୁରୁତ୍ୱପୂର୍ଣ୍ଣ ଶାନ୍ତି ବୁଝାମଣା ସ୍ୱାକ୍ଷରିତ ହେବା ପରେ ଆଫଗାନିସ୍ତାନରୁ ହଜାର ହଜାର ସଂଖ୍ୟକ ଆମେରିକୀୟ ସୈନ୍ୟଙ୍କୁ ସେଠାରୁ ପ୍ରତ୍ୟାହାର କରିନିଆଯିବ